ସହରାଞ୍ଚଳ ସେବା ପ୍ରଦାନ ବ୍ୟବସ୍ରାରେ ପରିବର୍ଭନ ଆଶିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ସେହିଭଳି ସହରାଞଳର ସମ୍ମତିକର ପରିଚାଳନା ଜରିଆରେ ରାଜସ୍ୱ ବୃଦ୍ଧି ଓ ଅନ୍ୟତ୍ର ଏହାର ସୁବିନିଯୋଗ ପାଇଁ ସରକାର ଅନ୍ୟ ଏକ ସଂସ୍ତା ସହ ମଧ୍ଧ ଗତକାଲି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ଚାଷୀ ଆନୋଳନ ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଷାକୁ ବିରୋଧ କରି ସମ୍ମଲପୁରରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି

ମିଳିଥିବା ସୂଚନା ଅନୁଯାୟୀ ଟୋକନ ବ୍ୟବସ୍ଚାରେ ସରଳୀକରଣ କରାଯିବ

ଜରୁରି ସମୟରେ ଟୋକନ ଦିଆଯିବ ତେବେ ଏଥିରେ ଚାଷୀଙ୍କୁ କୌଣସି ଅସୁବିଧା ହେବ ନାହିଁ ବୋଲି ଆଲୋଚନା ସମୟରେ ମନ୍ତୀ ଶ୍ରୀ ସିଂହ କୃଷକ ପ୍ରତିନିଧିଙ୍କୁ ପ୍ରତିଶ୍ରତି ଦେଇଛନ୍ତି

ଏହାପରେ ସେ ରାଜ୍ୟର ଶିକ୍ଷକ ପଦରେ ଭର୍ତ୍ତି ଲାଗି ଯୋଗ୍ୟ ବିବେଚିତ ହୋଇପାରିବେ